ନିଜ ନିଜ ବୁଥକୁ ଗଲେ ପୁଲିଂ କର୍ମଚାରୀ

ଆସନ୍ତାକାଲି କଟକ ବାରବାଟୀ ଓ କଟକ ଚୌଦ୍ୱାର ଅଅଳରେ ଥିବା ବୁଥ୍ଗୁଡ଼ିକୁ ପୁଲିଂ ପାର୍ଟି ଏବଂ ସୁରକ୍ଷାକର୍ମୀ ଯିବେ ବୋଲି ସେ ସୂଚନା ଦେଇଛନ୍ତି

ବିଜେଡ଼ି ମହିଳାଙ୍କୁ ହକ୍ ଦେଇଛି ମିଶନ ଶକ୍ତି ମହିଳାଙ୍କୁ ସହାୟତା ଦେଉଛି

ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନେ କୁଆଡ଼େ ଥିଲେ ବୋଲି ମୁଖ୍ୟମନ୍ତୀ ପ୍ରଶ୍ନ କରିଛନ୍ତି

ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅର୍ଗଓ୍ୱାଲଙ୍କ ଦେହାନ୍ତ ଯୋଗୁଁ ନିର୍ବାଚନ ସ୍ଥଗିତ ରଖାଯାଇଛି

ଆଜି ରାଜ୍ୟର ବିଭିନୁ ସ୍ତାନରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଶହଶହ ଚାଷୀ ପୋଲିଂ ବୁଥ୍କୁ ଇଭିଏମ୍ ପଠାଇବାକୁ ବିରୋଧ କରୁଛନ୍ତି କେନ୍ଦୁଝର ମାଇନିଂ କଲେଜ ଆଗରେ ଚାଷୀ ଧାରଣାରେ ବସିଥିବା ଜଶାପଡ଼ିଛି

ସୁଧ କାରବାର ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପ୍ରେସ୍ମିଟ୍ରେ ଏସ୍ଡିପିଓ ପ୍ରଭାତ ଚନ୍ର ପାଲ୍ ସୂଚନା ଦେଇଛନ୍ତି

ବ୍ରହ୍କପୁରଠାରେ କ୍ୟାଥୋଲିକ୍ ଚର୍ଚ୍ଚରେ ବିଶୋପ ପ୍ରାର୍ଥନା ସଭାରେ ପୌରହିତ୍ୟ କରି ପ୍ରଭୁ ପୁନର୍ଜୀବିତ ହେବା ପ୍ରସଙ୍ଙ ଆଲୋଚନା କରି ବିଶ୍ୱରେ ଶାନ୍ତିସଂହତି ପାଇଁ ପ୍ରାର୍ଥନା ଉହର୍ଗ କରିଥିଲେ ଗଞାମ ଜିଲ୍ଲାର ଭଞ୍ଞନଗର ଛତ୍ରପୁର ବ୍ରହ୍କପୁର ସବଡିଭିଜନର ବିଭିନ୍ନ ଚର୍ଚ୍ଚରେ ଗତ ମଧ୍ଧରାତ୍ରୀ ଓ ଆଜି ପ୍ରବାହୁରେ ଏହି ପର୍ବ ପାଳନ ନେଇ ପ୍ରାର୍ଥନା ସଭା ହୋଇଥିଲା

କୁଆପଥର ବୃଷ୍ଟି ଫଳରେ ପରିବାର ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଯାଇଛି